ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଟ୍ରେନ୍କୁ ବାତିଲ କରାଯାଇପାରେ ଯାତ୍ରୀମାନଙ୍କ ଟିକେଟ୍ ବୁକିଂ ଉପରେ ନିୟମିତ ବିଶ୍ଳେଷଣ କରାଯାଉଛି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଟ୍ରେନ୍ ବାତିଲ କରିବାକୁ ନିଷ୍ବଉି ନିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସ୍ଟଚନା ଦିଆଯାଇଛି ସ୍ଟଚନା ଅନ୍ୟଯାୟୀ ପୂର୍ବତଟ ରେଳପଥର ଗତ ଛଅ ଦିନ ମଧ୍ଧରେ ଏକ ଲକ୍ଷରୁ ଊର୍କ୍କୃ ଟିକେଟ୍ ବାତିଲ ହୋଇଛି

ମହଙ ରାଜ୍ୟ ସରକାର ପାଞ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି